ପାର୍ଲାମେଣ୍ଟ ଏ ବିଷୟରେ ବିଚାର କରିବାକୁ ରାଷ୍ଟ୍ରପତି କହିଛନ୍ତି

ସେ କହିଛନ୍ତି ପାର୍ଲାମେଣ୍ଟ ଏ ବିଷୟରେ ବିଚାର କରିବା ଉଚିତ ଶ୍ରୀ କୋବିନ୍ଦ ଆଜି ଅପରାହ୍ନରେ ରାଜସ୍ଥାନର ମାଉଣ୍ଟ ଆବୁ ସ୍ଥିତ ବ୍ରହ୍ମାକୁମାରୀ ମୁଖ୍ୟ କାର୍ଯ୍ୟାଳୟ ଠାରେ 'ସାମାଜିକ ପରିବର୍ତ୍ତନ ପାଇଁ ମହିଳାମାନଙ୍କୁ କ୍ଷମତାପନ୍ନ' ସଂକ୍ରାନ୍ତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିସାରି ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି ମହିଳାମାନଙ୍କ ସୁରକ୍ଷା ପାଇଁ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତି ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ନିଜର ସନ୍ତାନମାନଙ୍କୁ ଶିକ୍ଷାଦେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ରାଷ୍ଟ୍ରପତି କହିଛନ୍ତି ମହିଳାମାନଙ୍କ କ୍ଷମତାପନ୍ନ ଦ୍ୱାରା ସାମାଜିକ ପରିବର୍ତ୍ତନ ସମ୍ଭବ ହେବ

ଅଭିଯୁକ୍ତମାନଙ୍କୁ ଅପରାଧ ଘଟିଥିବା ସ୍ଥାନକ ନିଆଯାଉଥିବାବେଳେ ସେମାନେ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ ସ୍ଥାନୀୟ ପୋଲିସର କହିବା ଅନୁସାରେ ଗତ ମଧ୍ୟ ରାତିରେ ଏହି ଘଟଣା ଘଟିଛି ଅଭିଯୁକ୍ତମାନେ ପୋଲିସଠାରୁ ଅସ୍ତ୍ରଶସ୍ତ ଛଡାଇ ନେଇ ଖସି ପଳାଇବାକୁ ଉଦ୍ୟମ କରିବାରୁ ବାଧ୍ୟ ହୋଇ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା ସାଇବରାବାଦ୍ ପୋଲିସ ଚାରିଜଣ ଯାକ ଅଭିଯୁକ୍ତଙ୍କର ମୃତ୍ୟୁ ଘଟଣାର ସତ୍ୟାସତ୍ୟକୁ ନିଶ୍ଚିତ୍ କରିଛି ଯେଉଁ ସ୍ଥାନରେ ପଶୁ ଚିକିତ୍ସକ ଦିଶାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା ସେହି ସ୍ଥାନର ଅକ୍ଷ କିଛି ଦୂରରେ ଏହି ଘଟଣା ଘଟିଛି ଇତିମଧ୍ୟରେ ଜାତୀୟ ମାନବାଧିକାର କମିଶନ ଏହି ସଂଘର୍ଷ ଘଟଣାର ତଦନ୍ତ ପାଇଁ ସେଠାକୁ ଏକ ଟିମ୍ ପଠାଉଛି ଯେତେ ଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବା ପାଇଁ ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି ଜାତୀୟ ମାନବାଧିକାର କମିଶନ ଗଣମାଧ୍ୟମର ରିପୋର୍ଟକ୍ ଭିତ୍ତିକରି ନିଜ ପକ୍ଷର୍ ଏହି ପଦକ୍ଷେପ ଗ୍ରହଣ କରିଛି ଏଲ୍ ଏସ୍ ଆଡଜର୍ଣ୍ଣଡ୍ ଆଜି ଲୋକସଭାରେ ମଧ୍ୟାହୁ ବିରତି ପରେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କୁ ଧମକ ଦେବା ପାଇଁ କିଛି କଂଗ୍ରେସ ସଦସ୍ୟ କ୍ଷମାପ୍ରାର୍ଥନା କରିବା ଲାଗି ଦାବି ଯୋଗୁଁ ପାଟିତ୍ରୁଣ୍ଣ ହେବାରୁ ଲୋକସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଛି ମଧ୍ୟାହୁ ବିରତି ପରେ ଲୋକସଭାରେ ଏ ବିଷୟକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶ୍ରନ୍ୟକାଳ ବେଳେ କଂଗ୍ରେସ ସଦସ୍ୟମାନଙ୍କ ଅଶାଳୀନ ଆଚରଣ ପାଇଁ ସେମାନେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ସ୍କୁତି ଇରାନୀ କହୁଥିବାବେଳେ କଂଗ୍ରେସ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ ମିନାକ୍ଷୀ ଲେଖି କଂଗ୍ରେସ ସଦସ୍ୟମାନେ ନିଃସର୍ଭ କ୍ଷମାପ୍ରାର୍ଥନା କରିବାକୁ ସେମାନଙ୍କୁ କହିବା ପାଇଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କହିଥିଲେ ଶ୍ରୀ ଚୌଧୁରୀ କହିଥିଲେ ଏହି ଘଟଣା ଘଟିବା ସମୟରେ ସେ ସଭାଗୃହରେ ଉପସ୍ଥିତ ନ ଥିଲେ ତେଣୁ ସେ ଏହା ଉପରେ କୌଶସି ମନ୍ତବ୍ୟ ଦେବେ ନାହିଁ ଏହା ପରେ ସଭାକୁ ଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା ଏଲଏସ ନ୍ୟାସନାଲ କ୍ଲିୟର ଏୟାର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡ୍କର କହିଛନ୍ତି କେନ୍ଦ୍ର ସରକାର ଜାତୀୟ ପ୍ରଦ୍ଷଣମୁକ୍ତ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଦେଶରେ ବାୟୁ ପ୍ରଦୃଷଣର ମୁକାବିଲା ପାଇଁ ଏକ ଦୀର୍ଘମିଆଦି ତଥା ଜାତୀୟସ୍ତରୀୟ ରଣକୌଶଳ ସହ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି

ବିଭିନ୍ନ ସହରରେ ପ୍ରଦୃଷଣ ଭିନ୍ନ ଭିନ୍ନ ବର୍ଗରେ ଆସୁଥିବାର ଜଣାପଡିଛି ଓ ନିର୍ଦ୍ଧିଷ୍ଟ ସହର ପାଇଁ ନିର୍ଦ୍ଧିଷ୍ଟ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଇଛି

ଝାଡଖଣ୍ଡ ପୋଲିଂ ଝାଡଖଣ୍ଡରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଶେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅଛନ୍ତି

ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କୃଷକ ମାନଙ୍କ କଲ୍ୟାଣ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି

ସେ ପୁଣି କହିଛନ୍ତି ବର୍ତ୍ତମାନ ସମନ୍ୱିତ ଜଳ ପରିଚାଳନାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଛି ଓ ଏହାର ସଫଳତା ପାଇଁ ଲୋକମାନଙ୍କର ଅଂଶଗ୍ରହଣ ଅତ୍ୟନ୍ତ କର୍ତୁରୀ ଇଣ୍ଡିଆ ମରିସସ୍ ଭାରତ ଓ ମରିସସ୍ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ଏକାଠି ମିଶି କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି ପାରସ୍କରିକ ସ୍ୱାର୍ଥ ସମ୍ଭଳିତ କ୍ଷେତ୍ରଗୁଡିକରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ନୁଆଦିଲ୍ଲୀରେ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ସହ କଥାବାର୍ତ୍ତା କରିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ କୋବିତା ଜଗନ୍ନାଥ ଏକ ବ୍ୟକ୍ତିଗତ ଗସ୍ତରେ ଭାରତ ଆସିଛନ୍ତି ଶ୍ରୀ ମୋଦି କହିଛନ୍ତି ମରିସସ୍ର ଉତ୍ତରୋତ୍ତର ଉନ୍ନତି ପାଇଁ ସେଠାକାର ଓ କନସାଧାରଣ ଭାରତରୁ ପର୍ଯ୍ୟାପ୍ତ ସାହାଯ୍ୟ ଓ ସମର୍ଥନ ପାଇପାରିବେ ମରିସସ୍ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଚ୍ଚରେ ଭାରତର ସହଯୋଗ ପାଇଁ ଶ୍ରୀଜଗନ୍ନାଥ କୃତଜ୍ଞତା ଜଣାଇଛନ୍ତି

ଏମଇଏ ନିତ୍ୟାନନ୍ଦ କେନ୍ଦ୍ର ସରକାର ନିଜକୁ ଇଶ୍ୱର ବୋଲାଉଥିବା ନିତ୍ୟାନନ୍ଦଙ୍କର ପାସପୋର୍ଟକୁ ରଦ୍ଦ କରିଥିବାବେଳେ ଏକ ନୂଆ ପାସ୍ପୋର୍ଟ ପାଇଁ ତାଙ୍କର ଆବେଦନକୁ ଖାରଜ କରିଦେଇଛନ୍ତି ଆଜି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଅନେକ ଅପରାଧ ମାମଲାରେ ନିତ୍ୟାନନ୍ଦଙ୍କୁ ଖୋଜା ଚାଲିଥିବାର ସମସ୍ତ ଭାରତୀୟ ଦ୍ୱତାବାସ ଓ ଯାଞ୍ଚ ଘାଟିଗୁଡିକୁ ଜଣାଇ ଦିଆଯାଇଛି ସେ କହିଛନ୍ତି ବିଭିନ୍ନ ଦେଶର ସରକାରମାନଙ୍କୁ ଏ ବିଷୟରେ ଜଣାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏହାର ଦୂତାବାସଗୁଡିକୁ ନିର୍ଦ୍ଦେଶ ଦେଇଛି